ଗତକାଲି ପୁଲିସ୍ ଓ ପ୍ରଶାସନ ଉପସ୍ତିତିରେ ଶହଶହ ଗଛ କଟା ଯାଇଥିଲା ଆକି ମଧ୍ଧ ସେଠାରେ ଚାପା ଉଉେଜନା ଲାଗି ରହିଥିବା ଆମ ସମ୍ଘାଦଦାତା ଜଣାଇଛନ୍ତି ଏହାକୁ ନେଇ ରାଜନୀତି ମଧ୍ଧ ଜୋର ଧରିଥିଲା ଶନିବାର ବିଧାନସଭାରେ ବିଜେପି ନେତା କନକବର୍ଦ୍ଧନ ସିଂଦେେଓ ଏହି ପ୍ରସଙ୍ଙ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ

ତାହା ଜଙ୍ଗଲ ଜମି ନୁହେଁ ଗଛ କଟା ପାଇଁ ଇଡ୍କୋ ଏବଂ ରାଜସ୍ୱ ବିଭାଗର ବିରୋଧ ନାହିଁ

ଏଭଳି କାଶ୍ଡ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୂଢ କାଯା୍ୟନୁଷ୍ଟାନ ଗ୍ରହଶ କରିବାକୁ ମୃତକ ମାନଙ୍କ ସଂପର୍କିୟ ଦାବୀ କରିଛନ୍ତି

ଢେଙ୍କାନାଳ ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି

ଏଥ୍ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି

ବ୍ୟବସାୟୀ ସଂଘର ଦାବିକୁ ପ୍ରଶାସନ ମାନି ନେବା ପରେ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି

ମୃତକଙ୍କ ପରିବାରର ଅନୁରୋଧକ୍ରମେ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଣା ସାଉଦି ଆରବସ୍ଥିତ ଭାରତୀୟ ରାଷ୍ଟ୍ରଦୃତଙ୍କ ସାହାଯ୍ୟ ଲୋଡ଼ିଥିଲେ